ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ ଦିବସର ମୁଖ୍ୟ ଉହବରେ ଯୋଗଦେଇ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ ଏହି ପ୍ୟାରେଡ୍ରେ ଦେଶର ସାମରିକ ଶକ୍ତି ସାଂସ୍କୃତିକ ବିବିଧତା ସାମାଜିକ ଏବଂ ଅର୍ଥନୈତିକ ପ୍ରଗତିର ଝଲକ ଦେଖିବାକୁ ମିଳିଥିଲା

ଏହି ପ୍ୟାରେଡ୍ରେ ଭାରତୀୟ ବିମାନ ବାହିନୀର ରାଫେଲ୍ ଯୁଦ୍ଧ ବିମାନର ପ୍ରଦର୍ଶନ କରାଯାଇଥିଲା

ଏହି ଅବସରରେ ନିଜସ୍ୱ ଜ୍ଞାନକୌଶଳରେ ବିକଶିତ ଭାରତୀୟ ସେନାବାହିନୀର ବିଭିନ୍ନ ଟ୍ୟାଙ୍କ୍ ପ୍ରଦର୍ଶିତ ହୋଇଥିଲା

କୋଭିଡ୍ ସଂକ୍ରମଣ ଯୋଗୁଁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉହବ ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଭିନ୍ନ ରହିଥିଲା କୋଭିଡ୍ ନାଇଷ୍ଟିନ୍ ନିୟମର ପାଳନ ସହ ଏହି ଉହବ ଅନୁଷ୍ଠିତ ହୋଇଛି

ସେହିପରି ଚଳିତବର୍ଷ କୌଣସି ବିଦେଶୀ ଅତିଥି ପ୍ୟାରେଡରେ ଯୋଗଦେଇ ନ ଥିଲେ

ଆଟ୍ ହୋମ୍ ରିସେପ୍ସନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନଠାରେ ଆଟ୍ ହୋମ୍ ନେଶ୍ୟଭୋଜିର ଆୟୋଜନ କରିଥିଲେ ଏଥିରେ ଉପରାଷ୍ଟ୍ରପତି ଭେଙ୍କିୟାନାଇଡ଼ୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ଜୟଶଙ୍କରଙ୍କ ସମେତ ବହୁ କ୍ୟାବିନେଟ୍ ମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ମିଳିଥିବା ସୂଚନା ଅନୁଯାୟୀ ଏନ୍ଆଇଏର ମୁଖ୍ୟ କନେଷ୍ଟବଳ ବିନୋଦ କୁମାର କେଏସ୍ଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ ମିଳିଥିବା ବେଳେ ପୂର୍ବତନ ମହାନିର୍ଦ୍ଦେଶକ ସୋନିଆ ନାରଙ୍ଗ ହାଇଦ୍ରାବାଦ୍ ଏନ୍ଆଇଏର ଡେପୁଟି ଏସ୍ପି ରାଜେଶ ଟିଭି କୋଲକାତା ଏନ୍ଆଇଏର ସହକାରୀ ତପନ କୁମାର ଘୋଷ ଦିଲ୍ଲୀ ଏନ୍ଆଇଏର ଆସିଷ୍ଟାଣ୍ଟ ସବ୍ଇନିସପେକୁର ପିକେ ଉଥମନ୍ ଏବଂ ଲକ୍ଷ୍ମୌ ଏନ୍ଆଇଏର ହେଡ୍ କନ୍ଷ୍ଟବଳ ମହେଶ କୁମାର ଯାଦବଙ୍କୁ ପୁଲିସ୍ ପଦକ ଦିଆଯାଇଛି

ଆମ ସମ୍ବାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ରୁଟ୍ରେ ଟ୍ରାକ୍ଟର ର୍ୟାଲି ଯିବା କଥା ତାହା ବଦଳରେ ଅନ୍ୟାନ୍ୟ ରୁଟ୍ରେ ସେମାନେ ଟ୍ରାକ୍ର ର୍ୟାଲି କରିବା ଫଳରେ ପୁଲିସ୍ ବ୍ୟାରିକେଡ୍ ଭାଙ୍ଗିବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଆନ୍ଦୋଳନରତ କୃଷକଙ୍କ ର୍ୟାଲି ସିଙ୍ଗୁ ଟିକ୍ରି ଏବଂ ଗାଜିପୁର ସୀମାରେ ପୁଲିସର ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ସୀମାରେ ପ୍ରବେଶ କରିଥିଲେ ଏହାଛଡ଼ା କେତେକ ସ୍ଥାନରେ କୃଷକମାନେ ପଥର ଫିଙ୍ଗିବା ସହ ଆକ୍ରମଣ କରିବା ଫଳରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ଅନ୍ୟପକ୍ଷରେ ଲାଲ୍କିଲା ଉପରକୁ ଚଢ଼ି କୃଷକମାନଙ୍କର ପ୍ରତିବାଦ ପ୍ରଦର୍ଶନକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ନିନ୍ଦା କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସେ କହିଛନ୍ତି ଲାଲକିଲା ହେଉଛି ଭାରତୀୟ ଗଣତନ୍ତ୍ରର ମୃକସାକ୍ଷୀ ତେଣୁ ଏହାର ଅବମାନନା କରିବା ଦ୍ରୁଃଖଦାୟକ ଘଟଣା ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ କୃଷକମାନଙ୍କ ଦ୍ୱାରା କରାଯାଇଥିବା ପ୍ରତିବାଦମୂଳକ ଟ୍ରାକ୍ଟର ର୍ୟାଲି ଯୋଗୁଁ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ସଚିବ ଓ ଦିଲ୍ଲୀ ପୋଲିସ୍ କମିଶନରଙ୍କ ସମେତ ବରିଷ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ଅଧିକ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବାକୁ ନିଷ୍ପଭି ହୋଇଥିବା ଜଣାଯାଇଛି

ଏହି ବୃହତ ପର୍ବ ଆୟୋଜନର ଉଦ୍ଦେଶ୍ୟ ହେଉଛି ଦେଶଭକ୍ତିର ଭାବନା ଉଦ୍ରେକ କରିବା ସହ ଦେଶର ସମୃଦ୍ଧ ଓ ବିବିଧ ସାଂସ୍କୃତିକ ପରମ୍ପରାର ପ୍ରଦର୍ଶନ କରିବା

ଏହି ପର୍ବରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ସେମାନଙ୍କର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହସ୍ତଶିଳ୍ପ ବେଶଭୂଷା ଖାଦ୍ୟଶୈଳୀ ଆଦିର ପ୍ରଦର୍ଶନ କରାଯାଉଛି

ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି ଭାରତପର୍ବ ଦେଶର ସାଂସ୍କୃତିକ ବିବିଧତାର ଝଲକ ପ୍ରଦର୍ଶନ କରିବାର ଏକ ଅନନ୍ୟ ମଞ୍ଚ

ଏକ ଭାରତ ଶ୍ରେଷ୍ଠ ଭାରତର ବାର୍ତ୍ତାର ପ୍ରସାର ପାଇଁ ପ୍ରସାର ଭାରତୀ ପକ୍ଷରୁ ଭର୍ଚ୍ଚଆଲ୍ ଷ୍ଟଲ୍ ଖୋଲାଯାଇଛି

ଏଥିରେ ମହାତ୍ମା ଗାନ୍ଧୀଙ୍କ ବିରଳ ଫଟୋ ଭିଡ଼ିଓ ଓ ସ୍ୱଚ୍ଛ ଭାରତ ସଶକ୍ତ ଭାରତ ବାପୁ କେ ସ୍ୱପ୍ନୋ କା ଭାରତ ଆଦି ବିଷୟରେ ଲୋକମାନଙ୍କୁ ଅବଗତ କରାଯାଉଛି

ଟିକାକରଣ କ୍ଷେତ୍ରରେ କର୍ଣ୍ଣାଟକ ସବୁଠୁ ଆଗୁଆ ରହିଛି

ଅନ୍ୟ ପକ୍ଷରେ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି

କରୋନା ନିୟନ୍ତ୍ରଣ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କୋଭିଡ ନାଇଷ୍ଟିନ୍ ମହାମାରୀକୁ ନିୟନ୍ତ୍ରଣ କରିବାରେ ଅମୂଲ୍ୟ ଅବଦାନ ପାଇଁ ସମଗ୍ର ଦେଶ ତରଫରୁ ଆଇସିଏମଆର ବୈଜ୍ଞାନିକମାନଙ୍କୁ ଗଭୀର କୂତଜ୍ଞତା ଜଣାଇଛନ୍ତି

ଭାରତୀୟ ଭେଷଜ ଗବେଷଣା ପରିଷଦ ଓ ଜାତୀୟ ରୋଗ ସ୍ତଚନା ଏବଂ ଅନୁସନ୍ଧାନ କେନ୍ଦ୍ରର ଦଶମ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି

ସେମାନେ କେବଳ ସ୍ୱଦେଶୀ କିଟ୍ ବିକଶିତ କରିନାହାଁନ୍ତି କରୋନା ସମ୍ଭନ୍ଧିତ ଚାପ ହ୍ରାସ କରିବାରେ ସହାୟକ ହୋଇଛନ୍ତି ସେ କହିଛନ୍ତି ଆଇସିଏମ୍ଆର୍ ବିଶ୍ୱର ପ୍ରଥମ ସଂଗଠନ ଯାହା ଭାଇରସ୍ ତଥା ମ୍ୟୁଟାଣ୍ଟ ଷ୍ଟ୍ରେନ୍ ପୃଥକ କରିବାରେ ସଫଳ ହୋଇଛି ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ କରୋନା ଟିକା ଉତ୍ପାଦନ କରୁଛି ଏବଂ ଅନ୍ୟ ଦେଶକୁ ମଧ୍ୟ ଦେଉଛି ଏବଂ ଏ ସବୁର ଶ୍ରେୟ ଆମ ବୈଜ୍ଞାନିକମାନଙ୍କୁ ଦିଆଯିବା ଉଚିତ ଏହି ଅବସରରେ ଡକୁର ହର୍ଷବର୍ଦ୍ଧନ କର୍କଟ ମଧୁମେହ ଏବଂ ହୃଦ୍ରୋଗ ପାଇଁ ଟେଲି ମେଡିସିନ୍ର ବ୍ୟବହାର ତଥା ଅଣ ସଂକ୍ରାମକ ରୋଗ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପାଇଁ ବିପଦପୂର୍ଣ୍ଣ କାରଣ ଉପରେ ଜାତୀୟସ୍ତରର ସର୍ବେକ୍ଷଣ ଫଳାଫଳକୁ ଉନ୍କୋଚନ କରିଛନ୍ତି